ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୋରାପୁଟ୍ର ଓଙ୍କାଡେଲି ଭିତରକନିକା କାତୀୟ ଉଦ୍ୟାନ ଦାରିଙ୍ଗବାଡ଼ି ସାତକୋଷିଆ ଚିଲିକା ଆଦି ସ୍ଥାନରେ ପ୍ରଥମ ପର୍ଯ୍ୟାୟରେ ହୋମ୍ ଷ୍ଟେ ବ୍ୟବସ୍ରା କରାଯିବାକୁ ନିଷ୍ବତ୍ତି ହୋଇଛି

ଏହି ସେବା ଯୋଗାଉଥିବା ଘର ମାଲିକଙ୍କ ଘର ପରିସରରେ ହି ଏହି ସୁବିଧା କରାଯିବ ଏ ଦିଗରେ ସେବା ପ୍ରଦାନକାରୀଙ୍କୁ ଏକକାଳୀନ ଆର୍ଥିକ ସହାୟତା ଯୋଗାଇ ଦେବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି

ଏବେ ଜିଲ୍ଲାପାଳ ଥିବା ମନୀଷ ଅଗ୍ରଓ୍ୱାଲଙ୍କୁ ଯୋଜନା ଓ ସଂଯୋଜନା ବିଭାଗ ଉପସଚିବ ଭାବେ ଦାୟିତ୍ୱ ଦିଆଯାଇଛି